କିନ୍ତୁ ପରବର୍ଭୀ ସମୟରେ ଏହି ଯୋଜନାରେ ବହୁ ହିତାଧିକାରୀ ବଞ୍ଚିତ ହୋଇଥିବା ଜଶାପଡିଥିଲା

ଘରୋଇ ବସ୍ ମାଲିକ ସଂଘ ବସ୍ ଚଳାଚଳ ପାଇଁ ରାଜି ନ ହେବାରୁ ରାଜ୍ୟ ସରକାର ଏଭଳି ନିଷ୍ବଉି ନେଇଥିବା ସେ କହିଛନ୍ତି